ଏହି ଅବସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ସେଠାରେ ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ଏକତ୍ରୀତ ହୋଇଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଉଭୟ ନେତା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ହିନ୍ଦ୍ ସ୍ୱରାଜ ପୁସ୍ତକ ଉପହାର ଦେଇଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କର୍ତ୍ତାରପୁର କରିଡରର୍ରେ ସମସ୍ତ ପ୍ରକାରର ଆଧୁନିକ ସୁବିଧା ଓ ବ୍ୟବସ୍ଥା ରହିବ ଏବଂ ସମ୍ପର୍ଣ୍ଣ କେନ୍ଦ୍ର ସରକାରୀ ପାର୍ଷିରେ ଏହାକୁ ନିର୍ମାଣ କରାଯିବ ଏହି କରିଡର୍ ତୀର୍ଥଯାତ୍ରୀମାନଙ୍କୁ ଗୁରୁଦ୍ୱାରା ଦରବାର ସାହିବ୍କୁ ବର୍ଷସାରା ଯିବାପାଇଁ ସୁବିଧା ପ୍ରଦାନ କରିବ ଶ୍ରୀ ସିଂହ କହିଛନ୍ତି ପାକିସ୍ତାନ ମଧ୍ୟ ନିଜ ଅଞ୍ଚଳରେ ଏକ କରିଡର୍ ନିର୍ମାଣ ତଥା ବିକାଶ କରିବାକୁ ତାକୁ ଅନୁରୋଧ କରାଯିବ ଆଉ ଏକ ଗୁରୁତ୍ୱପୂର୍୍ଣ୍ଣ ନିଷ୍ପଭିରେ କେନ୍ଦ୍ର କ୍ୟାବିନେଟ୍ ଐତିହାସିକ ସୁଲ୍ତାନପୁର ଲୋଧ ସହରକୁ ଏକ ଐତିହ୍ୟ ସହର ଭାବେ ବିକଶିତ କରିବାପାଇଁ ନିଷ୍ପତ୍ତି ନେଇଛି ସ୍କାର୍ଟ ସହର ଢାଞ୍ଚାରେ ଏହାର ବିକାଶ କରାଯିବ ଗୁରୁ ନାନାକ ଦେବ୍ଜୀଙ୍କ ସମୟର ଜୀବନଶୈଳୀ ଉପରେ ଲୋକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସୁଲ୍ତାନପୁର ଲୋଧି ସ୍ଥିତ ଐତିହ୍ୟ ଭଳି ପିଣ୍ଡ୍ ବାବେ ନାନକ ଦା'ର ବିକାଶ କରାଯିବ

ଏସ୍ସି ସିଲିଂ ଗତ ସେପ୍ଟେମ୍ବର ମାସରେ ନୃଆଦିଲ୍ଲୀରେ ଏକ ବାସଭବନରେ ପୌର ସଂସ୍ଥାର ସିଲ୍ ଭାଙ୍ଗିଥିବାପାଇଁ ଦିଲ୍ଲୀ ବିକେପି ମୁଖ୍ୟ ତଥା ସାଂସଦ ମନୋକ ତିୱାରୀଙ୍କ ବିରୁଦ୍ଧରେ ଆଗତ ଅଦାଲତ ଅବମାନନା ମାମଲାକୁ ସୁପ୍ରିମ୍କୋର୍ଟ ଆକ୍ଟି ବନ୍ଦ୍ କରିଦେଇଛନ୍ତି ଜଷ୍ଟିସ୍ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ମନୋଜ ତିୱାରୀଙ୍କୁ ଭର୍ସନା କରି ତାଙ୍କ ଆଚରଣପାଇଁ ଅଦାଲତ ମର୍ମାହତ ବୋଲି କହିଛନ୍ତି ସେ ଜଣେ ନିର୍ବାଚିତ ପ୍ରତିନିଧ୍ୟ ହୋଇଥିବାରୁ ସେ ଦାୟିତ୍ୱବାନତାର ସହ କାର୍ଯ୍ୟ କରିବା ଉଚିତ ବୋଲି ଅଦାଲତ କହିଛନ୍ତି

କେକେ କ୍ରସ୍ ଫାୟାରିଂ ଦକ୍ଷିଣ କାଶ୍ମୀରରେ କୁଲ୍ଗାଓଁ କିଲ୍ଲାର କିମୋ ଅଞ୍ଚଳରେ ସେନା ବାହିନୀ ଶିବିର ଉପରେ ଉଗ୍ରବାଦୀମାନଙ୍କ ଆକ୍ରମଣ ପରେ ଗୁଳିଗୋଳା ବିନିମୟରେ ଜଣେ ମହିଳା ଆହତ ହୋଇଛନ୍ତି ପ୍ରତିରକ୍ଷା ସ୍ୱତ୍ରରୁ ମିଳିଥିବା ସ୍ୱଚନା ଅନୁଯାୟୀ ଉଗ୍ରବାଦୀମାନେ ସେନାବାହିନୀ ଶିବିର ଉପରେ ଅତର୍କିତ ଆକ୍ରମଣ କରିବା ପରେ ସେନାବାହିନୀ ପକ୍ଷରୁ ଏହାର କଡ଼ା କବାବ୍ ଦିଆଯାଇଛି ଗୁଳିଗୋଳା ବିନିମୟ ସମୟରେ ୱିବିଗୁଣ୍ଡ ଅଞ୍ଚଳର ମୁସ୍କାନ୍ ଜାନ୍ ନାମକ ମହିଳା ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ହୱିଟାଲ୍ରେ ଭର୍ତ୍ତି କରାଯାଇଛି ଆକ୍ରମଣ ପରେ ଉଗ୍ରବାଦୀମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି

ତେଲଙ୍ଗାନା ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ନିଜାମାବାଦ ୱାରଙ୍ଗଲ୍ ଓ ହାଇଦ୍ରାବାଦଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବେ

ବିଜେପି ସଭାପତି ଅମିତ୍ ଶାହା ଆସନ୍ତା ରବିବାରଠାରୁ ଅନେକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ମନ୍କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଆକାଶବାଣୀର ମନ୍କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ମନ୍କୀ ବାତ୍ କାର୍ଯ୍ୟକ୍ରମ ଜରିଆରେ ଶ୍ରୀ ମୋଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଆସୁଛନ୍ତି ୱିଡ୍ରୟାଲ୍ ନୋମିନେସନ୍ ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନରେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ସୋମବାର ଥିଲା ଓ ମଙ୍ଗଳବାର ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ କରାଯାଇଥିଲା

ରାଜସ୍ଥାନ ତେଲଙ୍ଗାନା ରାଜସ୍ଥାନରେ ଉଭୟ ବିକେପି ଓ କଂଗ୍ରେସ ସେମାନଙ୍କର ବିଦ୍ରୋହୀ ପ୍ରାର୍ଥୀମାନଙ୍କୁ ମନୋନୟନ ପତ୍ର ପ୍ରତ୍ୟାହାର କରିବାପାଇଁ ପ୍ରବର୍ତ୍ତାଉଛନ୍ତି

ନିର୍ବାଚନ କମିଶନ୍ ର ଏକ ଉଚ୍ଚସ୍ତରୀୟ ଦଳ ଆଜିଠାରୁ ତେଲଙ୍ଗାନାକୁ ଦୁଇ ଦିନ ଗସ୍ତରେ ଯିବ ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାୱତ୍ ସେହି ଦଳର ନେତୃତ୍ୱ ନେଉଛନ୍ତି ଆକାଶବାଣୀକୁ ଏକ ସାକ୍ଷାତ୍କାରରେ ଶ୍ରୀ ରାଓ୍ୱତ୍ କହିଛନ୍ତି ନିର୍ବାଚନ କମିଶନ ଦଳ ସେଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବ

ମୋରିନା ଭିଷ୍ଟ ଜାତିୟା ଶିବପୁରୀ ଓ ଭୋପାଳ ଆଦି ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରାଯାଇଛି ଉପମୁଖ୍ୟ ନିର୍ବାଚନ କମିଶନର୍ ଚନ୍ଦ୍ରଭ୍ଷଣ କୁମାର ଓ ଡାଇରେକ୍ଟର ବିକ୍ରମ ବାତ୍ରାଙ୍କ ନେତୃତ୍ୱରେ ସେହି ଦଳ ରାଜ୍ୟକୁ ଦିନିକିଆ ଗସ୍ତରେ ଯାଇଥିଲେ ଅବାଧ ନିରପେକ୍ଷ ଓ ଶାନ୍ତିପୂର୍ଷ୍ଣ ମତଦାନ ପାଇଁ ସତର୍କ ରହିବାକୁ କମିଶନ୍ ଭୋଟଗ୍ରହଣକାରୀ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମିକୋରାମ୍ରେ ମତଦାନ ପାଇଁ ଆଉ ମାତ୍ର ଅକ୍ଷ କିଛି ଦିନ ରହିଯାଇଥିବାବେଳେ ସମଗ୍ର ରାଜ୍ୟରେ ପ୍ରଚାର ଚ ଚରମ ପର୍ଯ୍ୟାୟରେ ପହଞ୍ଚିଛି ରାଜନୈତିକ ଦଳର ନେତାମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ପାର୍ଟି ପ୍ରାର୍ଥୀମାନଙ୍କପାଇଁ ଭୋଟ୍ ମାଗୁଛନ୍ତି ଇତିମଧ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆଶିଷ କୁନ୍ଦ୍ରା ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ ବୈଠକରେ ଯୋଗ ଦେଇଛନ୍ତି ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁପ୍ରକାର ସହଯୋଗ ଯୋଗାଇବାକୁ ସିଇଓ ନିବେଦନ କରିଛନ୍ତି

ଏସ୍ସି ଇଲେକ୍ସନ୍ ଇଭିଏମ୍ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ସ୍ଥାନରେ ବ୍ୟାଲଟ୍ କାଗଜ ବ୍ୟବହାର କରାଯିବା ଲାଗି ହୋଇଥିବା ଏକ ପିଆଇଏଲ୍କୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଇଲେକ୍ଟ୍ରୋନିକ୍ ଭୋଟିଂ ମିସିନ୍ର ଅପବ୍ୟବହାର ହେବାର ସମ୍ଭାବନା ଥିବାରୁ ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣ ପାଇଁ ସେଗୁଡ଼ିକୁ ବ୍ୟବହାର କରାଯିବା ଉଚିତ ନୁହେଁ ବୋଲି 'ନ୍ୟାୟଭୂମି' ନାମକ ଏନ୍କିଓର ଯୁକ୍ତି ସହ ଏକମତ ହୋଇ ନାହାନ୍ତି ପିଆଇଏଲ୍କୁ ଖାରଜ କରି କୋର୍ଟ କହିଛନ୍ତି ପ୍ରତ୍ୟେକ ବ୍ୟବସ୍ଥା ଓ ମେସିନ୍କୁ ବ୍ୟବହାର କରାଯାଇପାରିବ ଓ ଅପବ୍ୟବହାର ମଧ୍ୟ କରାଯାଇପାରିବ ଏବଂ ସବୁ ସ୍ଥାନରେ ସନ୍ଦେହ ରହିବ ସ୍ୱରାଜ ଲାଓସ୍ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜିଠାରୁ ଲାଓସ୍'କୁ ଦୁଇ ଦିନ ଗସ୍ତରେ ଯାଇଛନ୍ତି

ଏକ ଇସ୍ତାହାରରେ ବୈଦେଶିକ ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା କୃଷି ବାଣିଜ୍ୟ ଓ ପୁଞ୍ଜିନିବେଶ ବିଜ୍ଞାନ ଓ ଆଇଟି ଶକ୍ତି ଏବଂ ଖଣି କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କର ସମୀକ୍ଷା ହେବ

ଟ୍ରେନ୍ଟି ମୋରାଦାବାଦ୍ରୁ ବରେଲି ଯାଉଥିଲା ଏହି ଦୁର୍ଘଟଣାରେ ଟ୍ରେନ୍ର ଗାର୍ଡ଼ ଆହତ ହୋଇଛନ୍ତି ସବୁ କୋଚ୍ର ବିଦ୍ୟୁତ୍ ଲାଇନ୍ ଏବଂ ରେଳ ଧାରଣା କ୍ଷତିଗ୍ରସ୍ତ ହେବା ଫଳରେ ଦିଲ୍ଲୀ ଲକ୍ଷ୍ମୌ ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ବକ୍ସିଂ ନ୍ତଆଦିଲ୍ଲୀରେ ଆୟୋଜିତ ବିଶ୍ୱ ମହିଳା ବକ୍କି ଚାମ୍ପିୟନ୍ସିପ୍ରେ ଭାରତୀୟ ମହିଳା ମ୍ରଷ୍ଠିଯୋଦ୍ଧା ଏମ୍ସି ମାରିକମ୍ ଏବଂ ଲୋଭଲିନା ବର୍ଗୋହେନ୍ ଆଜି ସେମାନଙ୍କର ସେମିଫାଇନାଲ୍ ଖେଳିବେ